ସନ୍ନିଳନୀକୁ ମେକନ ଏବଂ ସିଆଇଆଇ ସହାୟତାରେ ଆୟୋଜନ କରାଯାଇଛି ଏହି ସମ୍ମିଳନୀରେ କେନ୍ଦ ଇସ୍ସାତ ମନ୍ତୀ ଚୌଧୁରୀ ବିରେନ୍ଦ ସିଂ ବାଶିଜ୍ୟ ମନ୍ତୀ ସୁରେଶ ପ୍ରଭାକର ପ୍ରଭୁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ବ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଭାରି ଶିଳ୍ ଓ ସାଧାରଣ ଉଦ୍ୟୋଗ ମନ୍ତୀ ଅନନ୍ତ ଗଙ୍ଗାରାମ ଗୀତେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ସମେତ ଇସ୍ସାତ ମନ୍ତଣାଳୟ ଭାରୀ ଉଦ୍ୟୋଗ ବିଭାଗର ସଚିବ ଏବଂ କେନ୍ଦ୍ ତଥା ଓଡିଶା ସରକାରଙ୍କ ବରିଷ ଅଧିକାରୀମାନେ ଯୋଗ ଦେବେ

କମିଟିର ଅଧ୍ଘକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କୁ ନୋଟିସ୍ ଜାରି କରିଥିଲେ ତେବେ ସାମୁଦ୍ରିକ ଝଡ଼ ତିତ୍ଲି ଯୋଗୁଁ ସେ ଭୁବନେଶ୍ୱର ଆସିପାରି ନଥିଲେ

ଏଥିପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି

ବାଲୁଗାଁରୁ ବ୍ରହ୍କପୁର ମଧ୍ଧରେ ଉଭୟ ପାଶ୍ୱରୁ ବାତିଲ୍ କରାଯାଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି